ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି

ଛାତ୍ରଛାତ୍ରୀଙ୍କ ନିରାପତ୍ତା ପାଇଁ କର୍ତ୍ତୃପକ୍ଷ ସମସ୍ତ ବ୍ୟବସ୍ଥା ସୁଦୃଢ଼ କରିଛନ୍ତି

ବ୍ୟବସାୟୀ ଏବଂ ସର୍ବସାଧାରଣଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ଗ୍ରହଣ କରାଯାଇଛି ଏହି କାର୍ଯ୍ୟ ଆଉ କିଛିଦିନ ଚାଲିବ କଟକଣା କୋହଳ ହୋଇଥିବା ଅଞ୍ଚଳରେ କୌଣସି ଅପ୍ରୀତିକର ଘଟଣାର ଖବର ମିଳିନାହିଁ ଅଳ୍ପ କେତେକ ସ୍ଥାନରେ କିଛି ଖଳପ୍ରକୃତିର ବ୍ୟକ୍ତି ଦୋକାନ ବନ୍ଦ କରିବା ପାଇଁ ଉଦ୍ୟମ କରିଥିଲେ ତେବେ ପୁଲିସ୍ ଓ ନିରାପତ୍ତା ବାହିନୀର ହସ୍ତକ୍ଷେପ ପରେ ପରିସ୍ଥିତି ସ୍ୱାଭାବିକ ହୋଇଛି ଶ୍ରୀ କଂସାଳ କହିଛନ୍ତି ଶ୍ରୀନଗର ସମେତ ଉପତ୍ୟକାର ବିଭିନ୍ନ ସ୍ଥାନରେ ଲାଗୁ ହୋଇଥିବା ଟେଲିଫୋନ୍ କଟକଣାକୁ କୋହଳ କରିବା କାର୍ଯ୍ୟ ଆରମ୍ଭ ହୋଇଛି ଲ୍ୟାଶ୍ଡଲାଇନ୍ ସେବା ଶ୍ରୀନଗରର ଅଧିକାଂଶ ଅଞ୍ଚଳରେ ସ୍ପାଭାବିକ ହୋଇଛି ଯଥାଶୀଘ୍ର ସମ୍ଭବ ସମଗ୍ର ଶ୍ରୀନଗରରେ ଏହି ସେବା ଯୋଗାଇ ଦିଆଯିବ ସହରର ସିଭିଲ୍ ଲାଇନ୍ ଏରିଆ ସମେତ ଅନ୍ୟାନ୍ୟ ଅଞ୍ଚଳରେ ଘରୋଇବସ୍ ଚଳାଚଳ ଆରମ୍ଭ ହୋଇଛି

ସେମାନଙ୍କ ପାଇଁ କର୍ତ୍ତୃପକ୍ଷ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିଥିଲେ

ପ୍ରବଳ ବର୍ଷା ଯୋଗୁଁ ହିମାଚଳ ପ୍ରଦେଶ ଉତ୍ତରାଖଣ୍ଡ ଓ ପଞ୍ଜାବରେ ନାହିଁ ନଥିବା ଅବସ୍ଥା ସୃଷ୍ଟି ହୋଇଛି

ଯମୁନା ନଦୀରେ ବନ୍ୟା ଆସିବାରୁ ଦିଲ୍ଲୀ ହରିଆଣା ପଞ୍ଜାବ ଓ ଉତ୍ତରପ୍ରଦେଶରେ ସତର୍କତା ଜାରି କରାଯାଇଛି ବର୍ଷା ଅବ୍ୟାହତ ରହିଛି ମାଟି ଅତଡ଼ା ଖସି ଅନେକ ସ୍ଥାନରେ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି

ସିମଳା କୁଲୁ ଆଦି ଜିଲ୍ଲାରେ ବିଶେଷ କ୍ଷୟକ୍ଷତି ଘଟିଛି ଆଜି ଏହିସବୁ ଜିଲ୍ଲାର ସବୁ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖାଯାଇଛି ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ପାଣ୍ଡୋ ଓ ନାଥ୍ପାଝକ୍ରୀ ଡ୍ୟାମର ଗେଟ୍ ଖୋଲାଯାଉଛି ଫଳରେ ବିପାସା ଓ ସତ୍ଲେଜ୍ ନଦୀର ତଳମୁୁ୍୍ରରେ ବଡ଼ଧରଣର ବନ୍ୟାର ସମ୍ଭାବନା ଦେଖାଦେଇଛି ତଳିଆ ଅଞ୍ଚଳର ଲୋକମାନଙ୍କୁ ନିରାପଦ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି ଟ୍ରାକ୍ ଅବରୋଧ ଯୋଗୁଁ ସିମଳା ଓ କାଲକା ମଧ୍ୟରେ ଟ୍ରେନ୍ ସେବା ବାତିଲ ହୋଇଛି ବିଭିନ୍ନ ସ୍ଥାନରେ ମାଟି ଅତଡ଼ା ଟ୍ରେନ୍ ଲାଇନ୍ ଉପରେ ପଡ଼ିଛି

ଉତ୍ତର କାଶୀ ଜିଲ୍ଲାର ମୋରୀ ବ୍ଲକରେ ବାଦଲଫଟା ବର୍ଷା ଯୋଗୁଁ ଅନେକ ଗାଁ ଜଳମଗୁ ହୋଇଛି ପାହାଡ଼ରୁ ଅତଡ଼ା ଧସି ତିନୋଟି ଗାଁ କ୍ଷତିଗ୍ରସ୍ତ ହୋଇଛି

ଏହାକୁ ଦୃଷ୍ଟିରେ ରଖି ଯମୁନା ତଟବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ରାଜ୍ୟ ସରକାର ସତର୍କ କରାଇ ଦେଇଛନ୍ତି

ସେହିଭଳି ଉତ୍ତରପ୍ରଦେଶରେ ପ୍ରବାହିତ ଗଙ୍ଗା ଯମୁନା ଘାଗରାର ଜଳପତନ ବୃଦ୍ଧି ପାଉଛି ଗଙ୍ଗା ବିଭିନ୍ନ ସ୍ଥାନରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ତାମିଲନାଡ଼ୁର ବିଭିନ୍ନ ଅଞ୍ଚଳରେ ମଧ୍ୟ ବର୍ଷା ଲାଗିରହିଛି ଚେନ୍ନାଇ ସମେତ ଆଖପାଖ ଅଞ୍ଚଳ ଜଳମଗୁ ହୋଇଛି ଆହୁରି ବର୍ଷା ଲାଗିରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ଅମିତ ଶାହା ଟ୍ରିପଲ୍ ତଲାକ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ତିନି ତଲାକ ଭଳି ମନ୍ଦ ପରମ୍ପରା ଅବ୍ୟାହତ ରହିବା ପଛରେ ତୁଷ୍ଟିକରଣ ଓ ଭୋଟ୍ ବ୍ୟାଙ୍କ ରାଜନୀତି ମୁଖ୍ୟ କାରଣ ତତ୍କାଳ ତିନି ତଲାକକୁ ଉଚ୍ଛେଦ କରିବା ଏବଂ ଏହି ପ୍ରଥାକୁ ଦଣ୍ଡନୀୟ ଅପରାଧ କରିବା ନେଇ ମୋଦି ସରକାର ଯେଉଁ ସାହସିକ ପଦକ୍ଷେପ ନେଇଛନ୍ତି ତଦ୍ୱାରା ମୁସଲମାନ ସଂପ୍ରଦାୟର ବିଶେଷ କଲ୍ୟାଣ ହେବ ବିଶେଷକରି ଏହି ସଂପ୍ରଦାୟର ମହିଳାମାନେ ଉପକୃତ ହେବେ ତିନି ତଲାକ ଉଚ୍ଛେଦ ମୁସଲମାନ ସଂପ୍ରଦାୟ ବିରୋଧରେ ନୁହେଁ ଏହା ଦ୍ୱାରା ସଂପୃକ୍ତ ସଂପ୍ରଦାୟର ମହିଳାମାନେ ବିଶେଷ ଉପକୃତ ହେବେ ନୂଆଦିଲ୍ଲୀଠାରେ ତିନି ତଲାକ ଉଚ୍ଛେଦ ସଂକ୍ରାନ୍ତ ଏକ ଆଲୋଚନାଚକ୍ରରେ ଉଦ୍ବୋଧନ ଦେବା ଅବସରରେ ଶ୍ରୀ ଶାହା କହିଛନ୍ତି ଯେ ତିନି ତଲାକ ପ୍ରଥା ଅଧିକାଂଶ ଇସ୍ଲାମୀୟ ରାଷ୍ଟ୍ରରେ ଉଚ୍ଛେଦ ହୋଇଛି ଏହା ମହିଳା ସଶକ୍ତିକରଣର ବିରୋଧାଚରଣ କରୁଥିବାରୁ ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ରରେ ଏହାର ସ୍ଥାନ ନାହିଁ ଏନ୍ଡିଏ ସରକାର ଏହାର ଅବସାନ ଘଟାଇ ମୁସଲମାନ ମହିଳାଙ୍କୁ ସମାନତାର ଅଧିକାର ପ୍ରଦାନ କରିଛନ୍ତି କଂଗ୍ରେସ ସହିତ ଯେଉଁ ଦଳଗୁଡ଼ିକ ଏହାର ବିରୋଧ କରୁଥିଲେ ଭୋଟ୍ବ୍ୟାଙ୍କ ରାଜନୀତିରୁ ଊର୍ଦ୍ଧ୍ୱରେ ରହି ସେମାନେ ଏ ସଫପର୍କରେ ନିକର ବିଚାର ପରିବର୍ତ୍ତନ କରିବାକୁ ସେ କହିଛନ୍ତି ସିଜ୍ଫାୟାର ଭାୟୋଲେସନ୍ ଜାମ୍ମୁ କାଶ୍ମୀରର ରାଜୌରୀ ଜିଲ୍ଲାର ସୁନ୍ଦରବନି ସେକ୍ଟରରେ ଗତକାଲି ଅସ୍ତ୍ରବିରତି ଲଂଘନ କରି ପାକିସ୍ତାନ ପକ୍ଷରୁ ଆଖିବୁଜା ଗୁଳିଚାଳନା କରାଯାଇଥିଲା ଭାରତୀୟ ପ୍ରତିରକ୍ଷା ସୂତ୍ରରୁ ଜଣାପଡ଼ିଛି ଯେ ପାକିସ୍ତାନ ପଟୁ ସୁନ୍ଦରବନି ସେକ୍ରର ଆଗୁଆ ଛାଉଣୀ ଉପରକୁ ଗୁଳିଗୋଳା ଓ ତୋପ ମାଡ଼ କରାଯାଇଥିଲା ତେବେ ଭାରତୀୟ ଯବାନମାନେ ଏହାର କଡ଼ା ଜବାବ ଦେଇଥିଲେ

ହାଇଦ୍ରାବାଦଠାରେ ଗତକାଲି ଏକ ସାଧାରଣସଭାରେ ସେ କହିଛନ୍ତି ଯେ ରାଜ୍ୟର ମୁଖ୍ୟମନ୍ତ୍ରୀ କେଚନ୍ଦ୍ରଶେଖର ରାଓ ଏହି କେନ୍ଦ୍ରୀୟ ଯୋଜନାକୁ ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ବିରୋଧ କରୁଛନ୍ତି

ଏହା ଫଳରେ ଏହି ଯୋଜନାର କାର୍ଯ୍ୟକାରିତା ବ୍ୟାହତ ହୋଇଛି ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଆଇନର ଅଂଶବିଶେଷ ନ ହୋଇଥିଲେ ମଧ୍ୟ କେନ୍ଦ୍ର ସରକାର ତେଲଙ୍ଗାନା ପାଇଁ ଏକ ଏମ୍ସ ମଫ୍ଟକୁର କରିଥିଲେ ଏହାଛଡ଼ା ବିଭିନ୍ନ ଉପାୟରେ ରାଜ୍ୟକୁ କେନ୍ଦ୍ର ସରକାର ସାହାଯ୍ୟ ସହଯୋଗ କରି ଆସୁଛନ୍ତି ରାଜ୍ୟ ସରକାର ବାସ୍କୁ ଦୃଷ୍ଟିରୁ ରାଜ୍ୟ ସଚିବାଳୟକୁ ଭାଙ୍ଗି ନୂଆ କରି କରିବା ପାଇଁ ଯେଉଁ ଉଦ୍ୟମ କରୁଛନ୍ତି ତାହାକୁ ଶ୍ରୀ ନଡ୍ଡା ସମାଲୋଚନା କରିଛନ୍ତି

ରୋହତକ୍ଠାରେ ଏକ ସାଧାରଣସଭାରେ ଉଦ୍ବୋଧନ ଦେବା ଅବସରରେ ଶ୍ରୀ ହୁଡ୍ଡା କହିଛନ୍ତି ଯଦି କେନ୍ଦ୍ର ସରକାର କୌଣସି ଉଚିତ ନିଷ୍ପଭି ନିଅନ୍ତି ସେ ତାହାକୁ ସମର୍ଥନ କରିବେ

ଏହାଦ୍ୱାରା କଂଗ୍ରେସ ଦଳ ତା'ର ରାସ୍ତା ହରାଇଛି ବୋଲି ସେ ମତ ଦେଇଛନ୍ତି ଦେଶପ୍ରେମ ଓ ଆତ୍ମମର୍ଯ୍ୟାଦା ସହ କେବେ ସାଲିସ୍ କରିବେ ନାହିଁ ବୋଲି ଶ୍ରୀ ହୁଡା କହିଛନ୍ତି ହୁଡାଙ୍କର ଏଭଳି ମନ୍ତବ୍ୟ ରାଜନୈତିକ ମହଲରେ ଗୁଞ୍ଜରଣ ସୃଷ୍ଟି କରିଛି ସେ କଂଗ୍ରେସ ଛାଡ଼ି ଏକ ନୂଆ ଦଳ ଗଢ଼ିବେ ବୋଲି କଳ୍ପନା ଜନ୍ସନା ପ୍ରକାଶ ପାଉଛି ପିଏମ୍ ଭୁଟାନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ସଫଳ ଭୁଟାନ୍ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି ଭୁଟାନ୍ର ପ୍ରଧାନମନ୍ତ୍ରୀ ଡକ୍ଟର ଲୋଟେ ସେରିଙ୍ଗ୍ ଗତକାଲି ବିମାନ ବନ୍ଦରଠାରେ ତାଙ୍କୁ ବିଦାୟ ସମ୍ଭର୍ଦ୍ଧନା ଦେଇଥିଲେ ପୂର୍ବରୁ ଭୁଟାନ୍ର ରାଜା ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ସମ୍ମାନାର୍ଥେ ଏକ ଭୋଜିର ଆୟୋଜନ କରିଥିଲେ

ପୂର୍ବରୁ ସିବିଆଇ ପକ୍ଷରୁ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଏଥିସକାଶେ ଚଢ଼ଉ କରାଯାଇଥିଲା ସିଙ୍ଗାପୁର କ୍ଲାଇମେଟ୍ ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଲିସିଏନ୍ ଲୁଙ୍ଗ୍ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ କାରଣରୁ ସମୁଦ୍ରର କଳସ୍ତର ବଢ଼ି ତାଙ୍କ ଦେଶ ପାଇଁ ବିପଦ ସୃଷ୍ଟି ହୋଇଚି

ଜଳବାୟୁ ପରିବର୍ତ୍ତନର ପ୍ରଭାବ ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ର ଉପରେ ପଡ଼ିଲାଣି ଏଥିପାଇଁ ପ୍ରତିକାର ନିହାତି ଜରୁରୀ ବୋଲି ସେ ମତ ଦେଇଛନ୍ତି

ଭାରତୀୟ ବ୍ୟାଡମିଣ୍ଟନ ତାରକା ବି ସାଇପ୍ରଣୀତ କାନାଡାର ଆଷ୍ଟୋନୀଙ୍କ ବିପକ୍ଷରେ ଏବଂ ଅନ୍ୟତମ ଭାରତୀୟ ଖେଳାଳି ଏଚ୍ଏସ୍ ପ୍ରଣୟ ଫିନ୍ଲାଣ୍ଡର ଆଣ୍ଟି ଓସ୍କାରୀଙ୍କ ବିପକ୍ଷରେ ମ୍ୟାଚ୍ ଖେଳିବେ ମହିଳା ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ବିଡବ୍ଲୁଏଫ୍ ବିଶ୍ୱ ଚମ୍ପିୟାନ୍ସିପ୍ର ଚାମ୍ପିୟାନ୍ ହେବାକୁ ସମସ୍ତ ପ୍ରସ୍ତୁତି କରିଛନ୍ତି ତାଙ୍କୁ ପ୍ରଥମ ରାଉଣ୍ଡରେ ୱାକ୍ ଓଭର୍ ମିଳିଛି ହକି ଟୋକିଓଠାରେ ଅନୁଷ୍ଠିତ ଅଲମ୍ପିକ୍ ହକି ଟେଷ୍ଟ ପ୍ରତିଯୋଗିତାରେ ଭାରତୀୟ ମହିଳା ହକି ଦଳ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ଅମିମାସିତ ରହିଛି

ଆସନ୍ତାକାଲି ଭାରତୀୟ ହକି ଦଳ ତା'ର ତୂତୀୟ ରାଉଣ୍ଡ ମ୍ୟାଚ୍ ଚୀନ ବିପକ୍ଷରେ ଖେଳିବ